ଏହାବ୍ୟତୀତ ନୟାଗଡ଼ ବରଗଡ଼ ଏବଂ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ସମୟୋପଯୋଗୀ ପଦକ୍ଷେପ ସତର୍କତା ତଥା ଜନସଚେତନତା ବୃଦ୍ଧି ଉପରେ ମନ୍ତଶାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି

ଏଭଳି ପ୍ରତିକୁଳ ସ୍ଷିତି ସତ୍ତ୍ୱେ ନବୀନା ଗାଁର ଆଖପାଖ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ ଏହାପରେ ଚିତ୍ରକୋଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ

ଇଂରେଜମାନଙ୍କୁ ଭାରତ ଛାଡ଼ିବାପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱତନ୍ତ ପରିସ୍କିତି ସୂଷ୍କି କରିଥିଲେ

ସେହିପରି ଜଗତ୍ସିଂହପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମ ବିଶ୍ୱନାଥ ଦାସଙ୍କୁ ଏବଂ ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ନୀଳମଶି ସାମଲ୍ ଓ ଦଧିଚି ସାହୁଙ୍କୁ ମଧ୍ୟ ଜିଲ୍ଲାପାଳ ସମ୍ୟର୍ଦ୍ଧିତ କରିଛନ୍ତି